କଂଗ୍ରେସ ମହାରାଷ୍ଟ୍ରର ନୂଆ ସରକାରକୁ ଅନୈତିକ ବର୍ଷନା କରିଛି

ବିଜେପି ମହା ବିଜେପି କହିଛି ମହାରାଷ୍ଟ୍ରରେ ସରକାର ଗଠନପାଇଁ ତାହା ପାଖରେ ଉଭୟ ନିର୍ବାଚନ ଓ ନୈତିକ ଜନମତ ରହିଛି

କଂଗ୍ରେସ ଶିବସେନା ଓ ଏନ୍ସିପିର ତୀବ୍ର ସମାଲୋଚନା କରି କହିଛନ୍ତି ଯେଉଁମାନେ ଦିନେ ପରସ୍କରର ତୀବ୍ର ବିରୋଧି ଥିଲେ ଆକି କ୍ଷମତା ଲୋଭରେ ପରସ୍କର ମଧ୍ୟରେ ହାତ ମିଳାଇଛନ୍ତି ସେ କହିଛନ୍ତି ସମଗ୍ର ନିର୍ବାଚନ ପ୍ରଚାର ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼୍ନବୀଶଙ୍କ ନାମ ଉଲ୍ଲେଖ କରାଯାଇଥିଲା ବିଜେପି ପ୍ରତି ଥିବା ସମର୍ଥନ ଓ ଦେବେନ୍ଦ୍ର ଫଡ଼୍ନବୀଶଙ୍କ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଶିବସେନା ପ୍ରାର୍ଥୀମାନଙ୍କ ସଫଳତାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ବୋଲି ସେ କହିଚ୍ଛନ୍ତି

ପିଏମ୍ ଗଭର୍ଣ୍ଣର୍ କନ୍ଫରେନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ଉପଯୋଗ କରି ସମାଜର ଗରିବ ଓ ଅବହେଳିତ ବର୍ଗର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ରାଜ୍ୟପାଳମାନଙ୍କୁ ନିବେଦନ କରିଛନ୍ତି

ସେ କହିଛନ୍ତି ଏହାଦ୍ୱାରା ବାସ୍ତବରେ ସର୍ବସାଧାରଣଙ୍କ ଅଂଶଗ୍ରହଣରେ ଶାସନ କାର୍ଯ୍ୟ ହେବ ଶ୍ରୀ ମୋଦି କହିଛନ୍ତି ଏକ ସହଯୋଗ ତଥା ପ୍ରତିଯୋଗିତାମଳକ ସଂଘୀୟ ଡାଞ୍ଚାକୁ ସାକାର କରିବାରେ ରାଜ୍ୟପାଳମାନଙ୍କର ସ୍କତନ୍ତ୍ର ଭୂମିକା ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ରାଜ୍ୟପାଳମାନଙ୍କର ସମ୍ମିଳନୀ ସେମାନଙ୍କୁ ପରସ୍କର ମଧ୍ୟରେ ମତର ଆଦାନ ପ୍ରଦାନ ଓ ପରସ୍କରର ଅଭିଜ୍ଞତାର୍ତ ଶିକ୍ଷାଲାଭ କରିବାର ସ୍ରଯୋଗ ପ୍ରଦାନ କରିବା ସହ ନିଜ ନିଜର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଆନ୍ତର୍ଜାତିକ ସ୍ତରୀୟ ସର୍ବଶ୍ରେଷ୍ଠ ବ୍ୟବସ୍ଥା ଗ୍ରହଣ କରିବାକୁ ଉତ୍ସାହିତ କରିବ ସେ କହିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସନିକ ଡାଞ୍ଚା ଯୋଗୁଁ ବିକାଶ କ୍ଷେତ୍ରରେ ସେଗୁଡ଼ିକ ଆଦର୍ଶ ହୋଇପାରିବେ

ଏହା ତାଙ୍କର ଅଣଷଠିତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ହେବ

ଏହା ମଧ୍ୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଆକାଶବାଣୀ ଓ ଦୂରଦର୍ଶନ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମ୍ ହେବ

କୋର୍ଟ ଦିଲ୍ଲୀ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ରିପୋର୍ଟକୁ ବିଚାରକୁ ନେବା ପରେ ଏହି ନିଷ୍ପଭି ନେଇଛନ୍ତି ଶ୍ରୀ ଗାନ୍ଧି କୌଣସି ଧର୍ଭବ୍ୟ ଅପରାଧ କରି ନାହାନ୍ତି ବୋଲି ଦିଲ୍ଲୀ ପୁଲିସ୍ ତା'ର ରିପୋର୍ଟରେ ଉଲ୍ଲ୍େଖ କରିଥିଲା